ଶ୍ରୀ ଗଡ଼କରୀ ତାଙ୍କ ପତ୍ରରେ ହେଉଛନ୍ତି ଯେ ବଲାଙ୍ଗୀର ବାଇପାସ୍ ବିକଶିତ କରିବା ଓ ନିର୍ମାଶ ପାଇଁ ମନ୍ତଶାଳୟ ଅନୁମୋଦନ ପ୍ରଦାନ କରିଛି

ଏହି କାର୍ଯ୍ୟକ୍ରମର ମୁଖ୍ୟାଂଶରେ 'ଦେଓମାଳୀ' ନାମକ ଥିମ୍ ପାଭିଲିଅନ୍ ରହିବ

ସହରର ବିଭିନ୍ନ ସ୍ଚାନରେ ରଙ୍ଙୀନ ଆଲୋକମାଳାରେ ସାଜସଜା କରାଯାଇଛି ବିଭିନ୍ନ ସ୍ଚାନରେ ନିର୍ମିତ ହୋଇଥିବା ବାଣ ଦୋକାନଗୁଡ଼ିକରେ ଭିଡ଼ ଦେଖିବାକୁ ମିଳିଛି ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ରାକ୍ୟପାଳ ଗଣେସି ଲାଲ୍ ରାକ୍ୟବାସୀଙ୍କୁ ଶୁଭେଛା ଜଣାଇଛନ୍ତି

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏହି ନିର୍ଦ୍ଦେଶାବଳୀ କାରି କରାଯାଇଛି